ପୋଲିଙ୍ଗ୍ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଆଜି ମତଦାନ କାରି ରହିଛି

ପଣ୍ଟିମବଙ୍ଗରେ ଆଜି ଭୋଟ୍ଗ୍ରହଣ ବେଳେ କାଁ ଭାଁ କେତେକ ଗଣ୍ଡଗୋଳକୁ ଛାଡ଼ିଦେଲେ ଶାନ୍ତିପୂର୍ଷଭାବେ ମତଦାନ ପ୍ରକ୍ରିୟା ଆଗେଇ ଚାଲିଛି ବୋଲି ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଞ୍ଜୟ ବସ୍କ ଆମ ସମ୍ଘାଦଦାତାଙ୍କୁ କହିଛନ୍ତି ମିଦ୍ନାପୁରଠାରେ କାଁ ଭାଁ କେତେକ ଗଣ୍ଡଗୋଳ ହେବା ସହ ଇଭିଏମ୍ରେ ବୈଷୟିକ ତ୍ରୁଟି ସମ୍ପର୍କିତ ଖବର ହସ୍ତଗତ ହୋଇଛି ବୋଲି ଶ୍ରୀ ବସ୍ତ୍ର କହିଚ୍ଛନ୍ତି ଦିଲ୍ଲୀ ଭୋଟ୍ସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ ଓ ଡକ୍ଟର ହର୍ଷବର୍ଦ୍ଧନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିଓ୍ୱାଲ୍ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ୍ ଶିସୋଦିଆ ପୂର୍ବ ଦିଲ୍ଲୀରୁ ବିକେପି ପ୍ରାର୍ଥୀ ତଥା କ୍ରିକେଟ୍ ତାରକା ଗୌତମ ଗୟୀର କଂଗ୍ରେସ ପ୍ରାର୍ଥୀ ଶିଲା ଦୀକ୍ଷିତ୍ ଓ ଅଜୟ ମାକେନ୍ ଆଜି ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅବସରରେ ନୂଆଦିଲ୍ଲୀରେ ନିଜ ନିକର ମତଦାନ କରିଛନ୍ତି ସେହିଭଳି କେନ୍ଦ୍ରମନ୍ତ୍ରୀ ହରଦୀପ୍ ପୁରୀ ଦିଲ୍ଲୀ ବିକେପି ମୁଖ୍ୟ ମନୋଜ ତିୱାରୀ ଦଳୀୟ ପ୍ରାର୍ଥୀ ମୀନାକ୍ଷି ଲେଖି ଆମ୍ ଆଦ୍ମୀ ପାର୍ଟିର ପ୍ରାର୍ଥୀ ଦିଲୀପ ପାଣ୍ଡେ ଆଦି ବହୁ ନେତା ଆଜି ସକାଳେ ନିଜ ନିଜ ବୁଥ୍କୁ ଯାଇ ଭୋଟ୍ ଦେଇଛନ୍ତି

କ୍ୟାମ୍ପେନିଂ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହେବାରେ ଲାଗିଛି

ରାଜନୈତିକ ଦଳଗୁଡ଼ିକର ବଡ଼ ବଡ଼ ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସ୍ଥାନରେ ନିର୍ବାଚନ ସଭା ଓ ର୍ୟାଲିମାନ କର୍ରଛନ୍ତି

ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଖଣ୍ଡୁଆ ଓ ଇନ୍ଦୋରରେ ଆଜି ନିର୍ବାଚନ ସଭାରେ ଯୋଗଦେବେ ଏହାଛଡ଼ା ଶ୍ରୀ ମୋଦି ଉତ୍ତର ପ୍ରଦେଶର ଦେଓରିଆଠାରେ ଆୟୋଜିତ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ତଚୀ ରହିଛି ସେହିପରି ବିଏସ୍ପି ମୁଖ୍ୟ ମାୟାବତୀ ଆଜି ପଞ୍ଜାବର ଶହୀଦ ଭଗତ ସିଂ ନଗର ଜିଲ୍ଲାରେ ପ୍ରଚାର କରିବେ ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ହିମାଚଳ ପ୍ରଦେଶରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟ ଜୋର୍ଦାର୍ କରିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଆଜି ଚମ୍ଘା ନାହାନ୍ ଏବଂ ବିଳାସପୁରଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟ କରିବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତାକାଲି ସୋଲାନ୍ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ତଚୀ ରହିଛି

ଆଜି ଉତ୍ତର ପ୍ରଦେଶର କୃଶୀ ନଗରଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଏକ ଦୃତ୍ ଭାରତ ଗଠନ କରିବାର ସେ ସ୍ୱପ୍ନ ଦେଖିଛନ୍ତି ତେବେ ରାଜ୍ୟରେ ବିକାଶ ପଥରେ ବିରୋଧୀ ଦଳଗୁଡ଼ିକ ବାଧା ସୃଷ୍ଟି କରୁଥିବାର ସେ ଅଭିଯୋଗ କରିଛନ୍ତି

ରାହ୍ନଲ୍ ଭୋଟ୍ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି କହିଛନ୍ତି ବେରୋଜଗାରୀ ବିମୁଦ୍ରୀକରଣ ଏବଂ ଚାଷୀଙ୍କ ସମସ୍ୟା ଭଳି ପ୍ରସଙ୍ଗକୁ ଆଧାର କରି ତାଙ୍କ ଦଳ ଚଳିତ ନିର୍ବାଚନ ଲଢୁଛି ଆଜି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଅବସରରେ ନ୍ନଆଦିଲ୍ଲୀରେ ମତଦାନ କରିବା ପରେ ଶ୍ରୀ ଗାନ୍ଧି ଗଣମାଧ୍ୟମକୁ ଏହି ସ୍ବଚନା ଦେଇଛନ୍ତି କଂଗ୍ରେସ ଦଳର ପ୍ରଚାର ପ୍ରେମର ଭାଷା ଉପରେ ଆଧାରିତ ହୋଇଥିବାବେଳେ ବିଜେପି ନିର୍ବାଚନ ପ୍ରଚାର ସମୟରେ ଘୃଶାଭାବ ବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ନାଇଡ଼ ଭିଏତ୍ନାମ୍ ସହାନୁଭୂତି ଓ ଜ୍ଞାନ ଭିଭିରେ ପାରସ୍କରିକ ଆଲୋଚନା ସଂହତି ଓ ବିଚାରଧାରା ପ୍ରକ୍ରିୟାକୁ ଆଗେଇ ନେବା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାଲାଗି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ବିଶ୍ୱ ନେତୃବୃନ୍ଦଙ୍କୁ ଆହ୍ୱାନ ଦେଇଛନ୍ତି ଆକି ଭିଏତ୍ନାମର ହା ନାମ୍ ପ୍ରଦେଶର ତାମ୍ ଚୁକ୍ ପାଗୋଡ଼ାଠାରେ ଅନୁଷ୍ଠିତ ଷୋଡଶ ମିଳିତ ଜାତିସଂଘ ଭେଷକ୍ ଦିବସ ଅବସରରେ ଆୟୋଜିତ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ନାଇଡ଼ୁ କହିଛନ୍ତି ସମସ୍ୟାବହୁଳ ତଥା ବିବାଦୀୟ ପରିସ୍ଥିତିକୁ ଏଡ଼ାଇବା ବିଭିନ୍ନ ମତ ସତ୍ତ୍ୱେ ସମାଧାନର ପନ୍ଥା ବାହାର କରିବା ସହ ଗଠନମୂଳକ କାର୍ଯ୍ୟ କରିବା ଲାଗି ବୁଦ୍ଧଦେବ ସତ୍ୟର ପଥ ଅନୁସରଣ କରୁଥିଲେ ଶ୍ରୀ ନାଇଡୁ ଚାରିଦିନିଆ ଭିଏତ୍ନାମ୍ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି

ଏହି ଆନ୍ତଃ ମନ୍ତ୍ରଣାଳୟ ସ୍ତରୀୟ କେନ୍ଦ୍ରୀୟ ଦଳ ଗତ ସପ୍ତାହରେ ସାମ୍ରଦ୍ରିକ ବାତ୍ୟା ପ୍ରଭାବରେ ହୋଇଥିବା ଫସଲ କ୍ଷତିର ଆକଳନ କରିବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅନିଲ୍ ଭରଦ୍ୱାଜ୍ ଏହି ଦଳର ନେତୃତ୍ୱ ନେଇଛନ୍ତି ସେହିଭଳି କେନ୍ଦ୍ର ଶକ୍ତି ସଚିବଙ୍କ ନେତୃତ୍ୱରେ ଅନ୍ୟ ଏକ କେନ୍ଦ୍ରୀୟ ଦଳ ଆସନ୍ତାକାଲି ରାଜ୍ୟର ପ୍ରଭାବିତ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ ଏକ ଟ୍ୱିଟ୍ ବାର୍ତ୍ତାରେ ସୂଚନା ଦେଇ କହିଛନ୍ତି ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ଟେଲିଯୋଗାଯୋଗ ଏବଂ ବ୍ୟାଙ୍କିଙ୍ଗ୍ ସେବା ନିର୍ଦ୍ଧାରିତ ସମୟ ମଧ୍ୟରେ ପୁନଃସ୍ଥାପନ କରିବା ଲାଗି ଏହି ଦୁଇଟି ଦଳ ଓଡ଼ିଶା ସରକାରଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବେ

ଜେକେ ଏନ୍କାଉଣ୍ଟର୍ ଜାମ୍ମୁ କାଶ୍କୀରର ସୋଫିଆନ୍ ଜିଲ୍ଲା ଅନ୍ତର୍ଗତ ହେନ୍ଦ୍ ସୀତାପୁରା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ଆଜି ସକାଳେ ଦୁଇଜଣ ସନ୍ତାସବାଦୀଙ୍କର ମୃତ୍ୟୁ ହୋଇଛି ସେହି ଅଞ୍ଚଳରେ ସନ୍ତାସବାଦୀ ରହିଥିବା ନେଇ ଗୁଇନ୍ଦା ତଥ୍ୟ ଆଧାରରେ ସୁରକ୍ଷାକର୍ମୀ ସେଠାରେ ଘେରାଉ କରି ଅନୁସନ୍ଧାନ ଆରମ୍ଭ କରିଥିଲେ ଏହି ସମୟରେ ସନ୍ତାସବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ମୃତ ଦୁଇ ସନ୍ତାସବାଦୀଙ୍କର ପରିଚୟ ମିଳିସାରିଛି ବୋଲି ସରକାରୀ ଭାବେ କୁହାଯାଇଛି

ଆକି ବେଙ୍ଗାଲ୍ରୁଠାରେ ଇସ୍ରୋର ଅଧ୍ୟକ୍ଷ କେଶିବନ୍ ଏହାକୁ ଉଦ୍ଘାଟନ କରିବେ

ଏଥିସହ ସେମାନେ ଲଞ୍ଚ୍ପ୍ୟାଡ୍ ଓ ଲଞ୍ଚ୍ ଯାନ ସମନ୍ୱିତ କେନ୍ଦ୍ର ପରିଦର୍ଶନ କରିପାରିବେ

ପାକିସ୍ତାନ ଗତ ଫେବୃୟାରୀ ମାସରେ ବିଶ୍ୱ ସମୁଦାୟ ଚାପରେ ସୟିଦ୍ ନେତୃତ୍ୱରେ ପରିଚାଳିତ ଜମାତ୍ ଉଦ୍ ଦାୱା ଉପରେ ନିଷେଧାଦେଶ ଜାରି କରିଥିଲା ଆଫଗାନ କିଲ୍ଡ୍ ଆଫଗାନିସ୍ତାନର କାବୁଲ୍ଠାରେ ଜଣେ ମହିଳା ସାମ୍ଘାଦିକଙ୍କୁ ଗୁଳିକରି ହତ୍ୟା କରାଯାଇଛି ମେନା ମଙ୍ଗଲ ନାମକ ଏହି ସାମ୍ବାଦିକ କାବୁଲ୍ର ବିଭିନ୍ନ ଟେଲିଭିଜନ୍ ନେଟ୍ୱର୍କରେ ତାଙ୍କ କାର୍ଯ୍ୟଦକ୍ଷତା ପାଇଁ ବେଶ୍ ଜଣାଶୁଣା ଥିଲେ ସେ ସାମ୍ଭାଦିକତା ପୂର୍ବରୁ ସଂସଦରେ ସାଂସ୍କୃତିକ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିଲେ ପୂର୍ବାଞ୍ଚଳ କାବୁଲ୍ରେ ଦିନ ଦ୍ୱିପ୍ରହରରେ ମଙ୍ଗଲ୍ଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ମୁଖପାତ୍ର ନସ୍ରତ୍ ରହିମି କହିଛନ୍ତି ଆଇପିଏଲ୍ ଆଇପିଏଲ୍ କ୍ରିକେଟ୍ର ଫାଇନାଲ୍ ମ୍ୟାଚ୍ ଆଜି ହାଇଦ୍ରାବାଦ୍ର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଚେନ୍ନାଇ ସୁପର କିଙ୍ଗସ୍ ଓ ମୁମ୍ୟାଇ ଇଣ୍ଡିଆନ୍ସ ମଧ୍ୟରେ ଅନୁଷ୍ଠିତ ହେବ